ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ

ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ଉପରେ ରହିଥିଲା

ଏହି ସଚେତନତା ଅଭିଯାନକୁ କେନ୍ଦୀୟ ଅନୁଷ୍ଠାନ ଆଇସିଏଆର୍ ସିଫାର ମୁଖ୍ୟ ବୈଙ୍କାନିକ କିତେନ୍ଦ୍ର ସୁନ୍ଦର ରାୟ ସମର୍ଥନ କରିଛନ୍ତି

ଦୀପାବଳି ଉସିବ ପାଳନ କରିବା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି

ଦୀପାବଳି ଅବସରରେ ସମୁଦ୍ରକୂଳ ଅଞ୍ଚଳ ଲୋକାରଶ୍ୟ ହୋଇଛି

ତେବେ କୋଭିଡ କଟକଣା ଯୋଗୁଁ କଟକ ସହର ସମେତ ବିଭିନ୍ନ ସ୍ଥାନରେ ମୂର୍ତିର ଉଚ୍ଚତା କମ୍ କରାଯିବା ସହିତ ନିରାଡମ୍ସର ଭାବେ ପ୍ରଜା ଅନୁଷ୍ଠିତ ହେଉଛି ଯାଜପୁର ଜିଲ୍ଲାରେ ମଧ ନିରାଡମ୍ସର ଭାବେ କାଳୀପୁଜା ଆୟୋଜନ କରାଯାଇଛି

ଖବର ପାଇ ମାଲୁଦରୁ ଦମକଳ ବାହିନୀ ଘଟଶାସ୍ଛଳରେ ପହଞ୍ ନିଆଁକୁ ଆୟତ୍ତ କରିଥିଲା